ଓଡ଼ିଶା ଏହାର ସିଂଘଭାଗ ପାଇବ

ସାଢେ ଚାରି ଶହ କିଲୋମିଟର ଉପକ୍ଳ ଓଡ଼ିଶା ଏହାର ସବୁଠୁ ଅଧିକ ଲାଭ ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାଫଳ ଆଶାନର୍ପ ହୋଇପାରୁ ନ ଥିବାରୁ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି

ସକାଳ ସାତଟାର୍ ସାଢ଼େ ଆଠଟା ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ବ୍ୟବସ୍ତୁା କରାଯାଇଛି ଭକ୍ତମାନେ ଯେଭଳି ସ୍ପରୁଖ୍ପରୁରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେଥିଲାଗି ଆବଶ୍ୟକ ବ୍ୟବସ୍କା କରାଯାଇଛି

ଏହି ଆଡ଼ପ ଅଭଡ଼ା ଆଜିଠାରୁ ମିଳିବ ବୋଲି ଜଣାଯାଇଛି

ସେମାନଙ୍କର ଚିକିହା ପାଇଁ ସ୍ୱତନ୍ତ୍ ଡାକ୍ତରୀ ଦଳ ଗଠନ କରାଯାଇଥିଲା

ସେହିଭଳି ଇବ୍ ଷେସନ୍ରେ ପ୍ରତିଦିନ ଦ୍ଦୁତଗାମୀ ଟ୍ରେନ୍ଗୁଡ଼ିକୁ ଅଯଥାରେ ଅଟକାଯାଉଥିବା ନେଇ ଯାତ୍ରୀମାନଙ୍କ ଅଭିଯୋଗ ଉପରେ ଆଲୋଚନା କରାଯାଇଛି

ଗତକାଲିଠାରୁ କଟକ ଭୁବନେଶ୍ୱର ଢେଙ୍କାନାଳ ସମେତ ଏହାର ଆଖପାଖ ଅଞ୍ଞଳରେ ବର୍ଷା ଜାରି ରହିଛି